ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକରେ ସଂସ୍କାର ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି

ଏହି ସମୟରେ ସେ ଆହୁରି ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଚଳିତ ବର୍ଷ କାତିସଂଘ ସାଧାରଣ ପରିଷଦ ଦାରିଦ୍ର୍ୟ ଦୂରୀକରଣ ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲାପାଇଁ ଉଦ୍ୟମ କରୁଛି ଆମେରିକାକୁ ଗସ୍ତରେ ଯିବା ପୂର୍ବରୁ ବିବୂତ୍ତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଜାତିସଂଘ ଓ ଆନ୍ତର୍ଜାତିକ ମଞ୍ଚଗୁଡ଼ିକରେ ସଂସ୍କାର ପାଇଁ ଭାରତ ସର୍ବଦା ପ୍ରତିଶ୍ରତିବଦ୍ଧ ରହିଛି ସେ କହିଛନ୍ତି ଜାତିସଂଘର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସମୟରେ ସେ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତର ସଫଳତାଗୁଡ଼ିକ ବିଷୟରେ ଉଲ୍ଲେଖ କରିବେ ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍ଫର୍ଟ୍ରୁ ଅକ୍ଷ ସମୟ ମଧ୍ୟରେ ଯାଇ ହଷ୍ଟନ୍ରେ ପହଞ୍ଚବେ

ରବିବାର ଦିନ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ଫ୍ଙ୍କ ସହ ମିଶି ସେ ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ ଏହି କାର୍ଯ୍ୟକ୍ରମ ଏନ୍ଆର୍କି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ ଏହାପରେ ଏକ ସାମୃହିକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯିବ ଓ ଇଟର୍ନାଲ୍ ଗାନ୍ଧି ମ୍ୟୁଜିୟମ୍ଦ୍ୱାରା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହାପରେ ଶ୍ରୀମୋଦି ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିବେ

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ଅମେରିକାରେ ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗ୍ଲା କହିଛନ୍ତି ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ୍ କରିଛନ୍ତି ସେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଶ୍ରୀ ମୋଦିଙ୍କ ସହ ହଷ୍ଟନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏକ ଐତିହାସିକ ତଥା ଅଭୂତପୂର୍ବ ଘଟଣା ହେବ

ସେମାନେ ବିଭିନ୍ନ ଭାଷାରେ ଅଭିବାଦନ ବାର୍ତ୍ତାମାନ ଜଣାଉଛନ୍ତି ଶ୍ରୀ ମୋଦି ଭାରତକୁ ଏକ ଉଦୀୟମାନ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ଇଣ୍ଡିଆ ମଙ୍ଗୋଲିଆ ଭାରତ ଓ ମଙ୍ଗୋଲିଆ ମହାକାଶ ଦୁର୍ବିପାକ ପରିଚାଳନା ଓ ସଂସ୍କୃତି କ୍ଷେତ୍ରରେ ଚୁକ୍ତିମାନ ସ୍ୱାକ୍ଷର କରିଛନ୍ତି ଦୁଇଟି ବୁଝାମଣା ସ୍କାରକପତ୍ର ଦୁର୍ବିପାକ ପରିଚାଳନା ଓ ମହାକାଶ ଗବେଷଣା ସହଯୋଗ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ମଙ୍ଗୋଲିଆ ରାଷ୍ଟ୍ରପତି ଖଲ୍ତ୍ମାଗିନ୍ ବାଟୁଲ୍ଗା ଉପସ୍ଥିତ ଥିଲେ ସାଂସ୍କୃତିକ ଆଦାନ ପ୍ରଦାନ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଥିବାବେଳେ ଭାରତର ମହ୍ୟପାଳନ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଏବଂ ମଙ୍ଗୋଲିଆର ଖାଦ୍ୟ କୃଷି ଓ ଲଘୁଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା ପାଇଁ ରାଜିନାମାମାନ ସ୍ୱାକ୍ଷରିତ ହୋଇଛି ଆସେମ୍କି ଇଲେକ୍ସନ୍ ମୁଖ୍ୟ ନିର୍ବାଚନ କମିଶନର ସୁନିଲ୍ ଅରୋଡ଼ା ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଷୟରେ ଘୋଷଣା କରିଛନ୍ତି

ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ୍ ଏ ବିଷୟରେ ଜଣାଇଛି

ନିର୍ବାଚନ କାର୍ଯ୍ୟସ୍ତ୍ରୀ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧ୍ୟ ଲାଗୁ ହୋଇଯିବ ଏହାପରେ ଦୁଇଟିଯାକ ରାଜ୍ୟର ସରକାରମାନେ କୌଣସି ନୂଆ ଯୋଜନା ବିଷୟରେ ଘୋଷଣା କରିପାରିବେ ନାହିଁ ପିୟୁଷ୍ ଗୋଏଲ୍ ବାଶିଜ୍ୟ ଶିଳ୍ପ ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲ୍ ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍କୁ ଦୁଇ ଦିନ ଗସ୍ତରେ ଯିବେ ଦୁବାଇରେ ସେ ଚାରି ମହଲା ବିଶିଷ୍ଟ ଭାରତୀୟ ପାଭିଲିୟନ୍ର ଡିଜାଇନ୍କୁ ଉନ୍କୋଚନ କରିବେ ଦୁବାଇରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେଠାରେ ଭାରତୀୟ ବାଣିଜ୍ୟ ଦୂତାବାସର ରାଷ୍ଟ୍ରଦୂତ ବିପୁଳ କହିଛନ୍ତି ସେହି ପାଭିଲିୟନ୍ରେ ଭାରତର ଗୌରବମୟ ଇତିହାସ ଓ ସଂସ୍କୃତିର ପ୍ରଦର୍ଶନ ହେବ ଏହା ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ଏକ ପ୍ରତୀକ ଭାବେ କାର୍ଯ୍ୟ କରିବ ସେହି ପାଭିଲିୟନ୍ରେ ଭାରତରେ ପ୍ରକୃତି ପ୍ରତି କରାଯାଉଥିବା ସମ୍ମାନର ମଧ୍ୟ ପ୍ରଦର୍ଶନ ହେବ

ଏହି ପ୍ରଦର୍ଶନୀ ଆସନ୍ତାବର୍ଷ ଦୁବାଇରେ ଅନୁଷ୍ଠିତ ହେବ ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପିୟୁଷ୍ ଗୋଏଲ୍ ଭାରତୀୟ ପାଭିଲିୟନ୍ର ଡିକାଇନ୍ର ଉନ୍କୋଚନ କରିବେ

ପ୍ରତିରକ୍ଷା ବିଭାଗ ମୁଖପାତ୍ର ଆମ ଜନ୍ମୁ ସମ୍ଭାଦଦାତାଙ୍କୁ କହିଛନ୍ତି ପାକିସ୍ତାନୀ ସୈନ୍ୟମାନେ ପ୍ରବଳ ଗୁଳିଗୋଳା ବର୍ଷଣ କରିବା ସହ ମୋର୍ଟାର ଆକ୍ରମଣ କରିଛନ୍ତି ପୁଞ୍ ଜିଲ୍ଲାର ବାଲାକୋଟ୍ ସେକ୍ଟର ଓ ରାଜୌରୀ ଜିଲ୍ଲାର ନୌସେରା ସେକ୍ଟର ଉପରେ ଏହି ଆକ୍ରମଣ କରାଯାଇଛି ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଛନ୍ତି କିଏସ୍ଟି ଜିଏସ୍ଟି ପରିଷଦ ହୋଟେଲ୍ ରୁମ୍ ଶୁଳ୍କ ଓ ଅକ୍ଷ ମୂଲ୍ୟବାନ୍ ପଥରର କଟେଇ ଓ ପଲିସ୍ ସମେତ ଅନେକ ସାମଗ୍ରୀ ଉପର୍ ଟିକସ ହାର କମ୍ କରିଛି ପରିଷଦ ଅନ୍ୟ କିଛି ସାମଗ୍ରୀ ଉପରେ ଯିକସ ହାର ବୃଦ୍ଧି ପାଇଁ ସ୍ରପାରିସ କରିଛି ଜିଏସ୍ଟି ଅଧୀନରେ ଟିକସ ଦେଉଥିବା କରଦାତାମାନଙ୍କ ପଞ୍ଜୀକରଣ ସହ ଆଧାର ନମ୍ଭରକୃ ସଂଯୋଗ କରିବାକୃ ଜିଏସ୍ଟି ପରିଷଦ ମଧ୍ୟ ନିଷ୍କଭି ନେଇଛି ଫେରସ୍ତ ପାଇବା କ୍ଷେତ୍ରରେ ଆଧାର ନମ୍ଘର ଦେବାକୃ ବାଧ୍ୟତାମଳକ କରାଯାଇଛି

ଅର୍ଥ ଓ ଉଦ୍ୟୋଗ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ଅଧ୍ୟକ୍ଷତା କରିଥିଲେ

ଜିଏସ୍ଟି ପରିଷଦ ସ୍ଲାଇଡ୍ ଫାଶନର୍ ସାମୁଦ୍ରିକ ଇନ୍ଧନ ଆର୍ଦ୍ର ଗ୍ରାଇଣ୍ଡର୍ ଓ ଶୁଷ୍କ ତେନ୍ତୁଳି ପାଇଁ ଜିଏସ୍ଟି ହାର କମ୍ କରିବାକୁ ମଧ୍ୟ ସ୍ୱପାରିସ୍ କରିଛି

କେନ୍ଦ୍ରମନ୍ତୀ ବାବୁଲ୍ ସୁପ୍ରିୟୋଙ୍କୁ ଛାତ୍ରଛାତ୍ରୀମାନେ ଘେରଉ କରିଥିବାବେଳେ ତାଙ୍କୁ ସେଠାରୁ ଉଦ୍ଧାର କରିବାପାଇଁ ସେ ଯାଦବପୁର ବିଶ୍ୱବିଦ୍ୟାଳୟ ଯାଇଥିଲେ ରାଜ୍ୟପାଳ କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳାଧ୍ୟପତି ଭାବେ ସେଠାକୁ ସେ ଗସ୍ତ କରିଥିଲେ

ପୁଲିସ୍ କହିଛି ମୃତକମାନଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ଲୋକ ଅଛନ୍ତି

ବକ୍ସିଂ ରୁଷ୍ର ଏକାତେରିନ୍ବର୍ଗ୍ରେ ବିଶ୍ୱ ପୁରୁଷ ମୁଷ୍ଟିଯୁଦ୍ଧ ଚାମ୍ପିୟନ୍ସିପ୍ ଫାଇନାଲ୍ରେ ଏସୀୟ ଚାମ୍ପିୟନ୍ ଅମିତ୍ ପାଙ୍ଘଲ୍ ଆଜି ଗତଥରର ଅଲମ୍ପିକ୍ ଚାମ୍ପିୟନ୍ ଉଜ୍ବେକିସ୍ତାନର ସାଖୋବିଦିନ୍ କୋଇରୋବ୍ଙ୍କ ଭେଟିବେ